ଏହିସବୁ ଡାକ୍ତରମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଭିଡ୍ କେୟାର୍ ସେକ୍କର୍ରେ ନିୟୋଜିତ କରାଯିବ

ଆବଶ୍ୟକସ୍ଥଳେ ଡାକ୍ତରଖାନା କର୍ତ୍ତୂପକ୍ଷ ଅମ୍ଳଜାନ ପାଇଁ ଏକ ଅତିରିକ୍ତ ଗାଡ଼ି ରଖ୍ପାରିବେ ବୋଲି କୁହାଯାଇଛି

ଏହି ବୈଠକରେ ବିଭିନ୍ ସେବାୟତ ନିଯୋଗର ପ୍ରତିନିଧିମାନେ ଅଂଶ ଗ୍ରହଶ କରିଥିଲେ

କରୋନା ମାର୍ଗଦର୍ଶିକା ଅନୁଯାୟୀ ସୀମିତ ସେବାୟତଙ୍କୁ ନେଇ ଏହି ଯାତ୍ରା ପାଳନ କରାଯିବ